ଏଏଫ୍ ଚିଫ୍ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ରାକେଶ କୁମାର ସିଂହ ଭଦୌରିଆ କହିଛନ୍ତି ବିମାନ ବାହିନୀର କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି ଅତ୍ୟନ୍ତ ଉଚ୍ଚସ୍ତରର ରହିଛି ଏବଂ ଗତବର୍ଷ ବାଲାକୋଟ୍ ଷ୍ଟ୍ରାଇକ୍ ଆକ୍ରମଣ ସମେତ ଅନେକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛି ବିମାନ ବାହିନୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ସାୟାଦିକ ସମ୍ମିଳନୀରେ ମାର୍ଶାଲ୍ ଭଦୌରିଆ କହିଛନ୍ତି କୌଣସି ପ୍ରକାରର କରୁରୀ କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ବିମାନ ବାହିନୀ ସଦାସର୍ବଦା ପ୍ରସ୍ତୁତ ରହିଛି ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବିମାନ ବାହିନୀ ପକ୍ଷରୁ ବାଲାକୋଟ୍ ଆକ୍ରମଣର ଭିଡ଼ିଓକ୍ଲିପ୍ଗୁଡ଼ିକ ପ୍ରଦର୍ଶନ କରାଯାଇଥିଲା

ସେହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମର ପାଇଁ ପ୍ରସ୍ତୁତି ଚାଲିଥିଲା ଆର୍ବିଆଇ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର ଶକ୍ତିକାନ୍ତ ଦାସ କହିଛନ୍ତି କର୍ପୋରେଟ୍ ଟ୍ୟାକୁ ହ୍ରାସ ଜରିଆରେ ସରକାରଙ୍କ ଆର୍ଥିକ ବିଜ୍ଞତା ପ୍ରତି କୌଣସି ସନ୍ଦେହ ନାହିଁ

ସମ୍ପ୍ରତି ପିଏମ୍ସି ବ୍ୟାଙ୍କ୍ ହେରଫେର୍ ସଂକ୍ରାନ୍ତରେ ଶ୍ରୀ ଦାସ କହିଛନ୍ତି ଏ ନେଇ କୌଣସି ଭୟଭିତ ହେବାର କାରଣ ନାହିଁ କୌଣସି ଗୋଟିଏ ବ୍ୟାଙ୍କ୍ରେ ଏଭଳି ଘଟଣାକ୍ର ନେଇ ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଓ ସମବାୟ ବ୍ୟାଙ୍କ୍ କ୍ଷେତ୍ର ମଜଭ୍ରତ ନାହିଁ ବୋଲି ଭାବିବା ଠିକ୍ ନୁହେଁ

ଏସ୍ସି ସିବିଆଇ ଚିଦାମ୍ଘରମ୍ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଭରମ୍ଙ୍କ ଜାମିନ୍ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଆକି ସିବିଆଇଠାରୁ ଜବାବ ଲୋଡ଼ି ନୋଟିସ୍ ଜାରି କରିଛନ୍ତି

ଶ୍ରୀ ଚିଦାୟରମ୍ଙ୍କୁ ଜାମିନ୍ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ

ଇଣ୍ଡିଆ କାଶ୍ମୀର ଟର୍କୀ ଓ ମାଲେସିଆ ପକ୍ଷରୁ କାଶ୍ମୀର ସଂକ୍ରାନ୍ତରେ ଦିଆଯାଇଥିବା ବିବୃତ୍ତିକୁ ଭାରତ ମିଥ୍ୟା ତଥ୍ୟହୀନ ଓ ଅନାବଶ୍ୟକ ବୋଲି ବର୍ଷନା କରିଛି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଟର୍କୀ ପକ୍ଷରୁ କାଶ୍ମୀର ପ୍ରସଙ୍ଗ ଉହ୍ଚାପନକୁ ନେଇ ବୈଦେଶିକ ମୁଖପାତ୍ର ରବିଶ କୁମାର କହିଛନ୍ତି ଏହି କାଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସେ କହିଛନ୍ତି ଏହି ପ୍ରସଙ୍ଗ ଉପରେ କୌଣସି ବିବୃତ୍ତି ଦେବା ପୂର୍ବରୁ ଟର୍କୀ ସରକାର ମୂଳ ପରିସ୍ଥିତି ସଂକ୍ରାନ୍ତରେ କାଣିବା ନିହାତି ଜରୁରୀ ଶ୍ରୀ କୁମାର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀଙ୍କର କାଶ୍ମୀର ଉପରେ ବିବୃତ୍ତି ଅତି ଆଶ୍ଚର୍ଯ୍ୟଜନକ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏ ବିଷୟରେ ବହୁବାର ବିଭିନ୍ନ ମଞ୍ଚରେ କହିସାରିଥିବାରୁ ମାଲେସିଆ ପକ୍ଷରୁ ଏଭଳି ବିବୃତ୍ତି ଦିଆଯିବା ଉଚିତ୍ ନୁହଁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଭୁଲିନଯାଇ ଏଭଳି ଅଯଥା ବିବୃତ୍ତିରୁ ମାଲେସିଆ ସରକାର ନିବୃତ୍ତ ରହିଲେ ଭଲ ହେବ ବୋଲି ସେ ମତ ଦେଇଛନ୍ତି ଶ୍ରୀ କୁମାର କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଯଦି ଆନ୍ତର୍ଜାତିକ ସମ୍ପର୍କ ରକ୍ଷା ବିଷୟ ଜଣାଥାନ୍ତା ତାହେଲେ ସେ ନିୟନ୍ତ୍ରଣ ରେଖା ଆଡ଼କୁ ମାଡ଼ି ଚାଲ ବୋଲି ତାଙ୍କ ଦେଶର ଲୋକମାନଙ୍କୁ କହିନଥାନ୍ତେ ଏହା ଦ୍ୱାରା ସେ ଖୋଲାଖୋଲି ଭାବେ ଭାରତ ବିରୁଦ୍ଧରେ ଜିହାଦ ଘୋଷଣା କରିଛନ୍ତି ଯାହାକୁ ଭାରତଗୁରୁତର ବୋଲି ବିବେଚନା କରୁଛି ତେଜସ୍ ଏକ୍ସପ୍ରେସ୍ ଲକ୍ଷ୍ମୌ ଦିଲ୍ଲୀ ତେଜସ୍ ଏକ୍ୱପ୍ରେସ୍ ଟ୍ରେନ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଙ୍କି ଲକ୍ଷ୍ନୌରୁ ଶୁଭାରମ୍ଭ କରିଛନ୍ତି ଆଇଆର୍ସିଟିସି ଦ୍ୱାରା ପରିଚାଳିତ ଏହି ପ୍ରଥମ ଟ୍ରେନ୍ର ଚଳାଚଳକୁ ଶୁଭାରମ୍ଭ କଲାବେଳେ ଶ୍ରୀ ଯୋଗୀ କହିଛନ୍ତି ଲକ୍ଷ୍ନୌ ବାରାଣସୀ ଓ ଲକ୍ଷ୍ନୌ ଆଗ୍ରା ମଧ୍ୟରେ ଏହିଭଳି ଟ୍ରେନ୍ ଚଳାଚଳ କରିବାକୁ ଆଇଆର୍ସିଟିସିକୁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ବ୍ୟବସାୟୀ ଓ ସରକାରୀ ଅଧିକାରୀମାନଙ୍କ ସମେତ ସାଧାରଣ ଲୋକମାନେ ସକାଳୁ ଦିଲ୍ଲୀ ଯାଇପାରିବେ ଏବଂ ସନ୍ଧ୍ୟା ବେଳେ ଫେରିପାରିବେ ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ଆରାମ ଦାୟକ ଓ ଦ୍ରତ ଯାତ୍ରା ପାଇଁ ଏହି ଟ୍ରେନ୍ ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବ

ଆସନ୍ତାକାଲିଠାର୍ଚ ଏହା ବ୍ୟବସାୟୀକ ଚଳାଚଳ ଆରମ୍ଭ କରିବ ସର୍ବତ୍ ଦା ଭାଲା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ହର୍ଷବର୍ଦ୍ଧନ ଓ ହରସିମରତ କୌର ବାଦଲ ଆଜି ନୂଆଦିଲ୍ଲୀ ରେଳ ଷ୍ଟେସନ୍ରୁ ସର୍ବତ୍ ଦା ଭାଲା ଏକ୍ୱପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ନୂଆଦିଲ୍ଲୀ ଲୁଧିଆନା ଇଷ୍ଟରସିଟି ଏକ୍ୱପ୍ରେସ୍ ଟ୍ରେନ୍ର ନାମ ପରିବର୍ତ୍ତନ କରାଯାଇ ସର୍ବତ୍ ଦା ଭାଲା ଏକ୍ୱପ୍ରେସ୍ ରଖାଯାଇଛି ଏହି ଟ୍ରେନ୍ ନୂଆଦିଲ୍ଲୀରୁ ସୁଲତାନପୁର ଲୋଧି ଦେଇ ଲୋହିଆଁ ଖାସ୍ ପର୍ଯ୍ୟନ୍ତ ଯିବ

ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଲୋକମାନଙ୍କ ସୁବିଧା ପାଇଁ ସରକାର ଅନେକ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି କିନ୍ତୁ ଏହି ଟ୍ରେନ୍ ପାଇଁ ଗୁରୁ ନାନାକଜୀଙ୍କର ଆଶୀର୍ବାଦ ରହିବ ରେଳମନ୍ତ୍ରୀ ପୀୟଶ ଗୋୟଲ କହିଛନ୍ତି ଶ୍ରୀମତୀ ବାଦଲଙ୍କ ଅନ୍ଦ୍ରୋଧ ରକ୍ଷା କରାଯାଇ ଟ୍ରେନ୍ର ନାମ ପରିବର୍ତ୍ତନ କରାଯାଇଛି ଜେ ଆଣ୍ଡ କେ ବିଜେପି ଜାମ୍ମୁ କାଶ୍ମୀରରେ ପଞ୍ଚାୟତ ସମିତି ଉନ୍ନୟନ ପରିଷଦ ବିଡିସି ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠ ବିଜୟ ହାସଲ କରିବ ବୋଲି ବିଜେପି ରାଜ୍ୟ ଶାଖା ପକ୍ଷରୁ ଦୂଢୋକ୍ତି ପ୍ରକାଶ କରାଯାଇଛି ଜାନ୍ମୁ କାଶ୍ମୀରରେ ମୂଳ ସ୍ତରରେ ତିନି ସ୍ତରୀୟ ଗଣତନ୍ତକୁ ମଜବୁତ କରିବା ପାଇଁ ଏହି ନିର୍ବଚାନ କରାଯାଉଥିବା କଥା ଦର୍ଶାଇ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଜେପି ନେତା କବିନ୍ଦର୍ ଗୁପ୍ତା କହିଛନ୍ତି ପାର୍ଟିର କର୍ମୀମାନେ ନିର୍ବାଚନ କ୍ରିତିବା ପାଇଁ ଜୋରସୋରରେ ଉଦ୍ୟମ କରିବେ ଏବଂ ଏନ୍ଡିଏ ସରକାରଙ୍କ ସଫଳତାଗୁଡ଼ିକୁ ମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରିବେ